ସେହିପରି ଖୁବ୍ ଶୀଘ୍ର ବ୍ରହ୍କପୁର ଓ ବୁଲା ଭୀମସାରରେ ମଧ୍ଯ ପ୍ଲାଜମା ବ୍ୟାଙ୍କ ଖୋଲିବ ବୋଲି ସେ କହିଛନ୍ତି

ଏହାସହ ଶ୍ରୀବେହେରା ଜିଲ୍ଲୁପାଳ ତଥା ବ୍ଲକସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି

ଓଡ଼ିଶାକୁ ଏହି ବର୍କ୍କିତ ଜିଏସଟି ସହାୟତା ରାଶି ପ୍ରଦାନ କରୋନା ମହାମାରୀରେ ଅର୍ଥନୈତିକ ମାନ୍ଦାବସ୍ରା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ପ୍ରଦାନ କରିବ

ଓଡ଼ିଶା ସର୍ବଦା ମୋଦି ସରକାରଙ ପ୍ରାଥମିକତାରେ ରହିଛି ଏବଂ କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ ଅଧିକ ଲାଭବାନ ହେଉଛି

ଏହି ଗାଇଡ୍ ଲାଇନ୍ ଅନୁଯାୟୀ ଲୋକଙ୍ଙ ଅଭିଯୋଗ ଶୁଶିବାପାଇଁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ

ଏହି ଅଂଚଳକୁ ନିୟମିତ ସାନିଟାଇଜ୍ କରାଯିବ ଅଭ୍ୟର୍ଥନା କେନ୍ଦ୍ର ପାଇଁ ସ୍ଥାନ ନ ଥିଲେ ତମ୍ବୁ ଲଗାଯିବ ଅନ୍ୟପକ୍ଷରେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିକ୍ଷିବାକୁ ଓ ହାତ ଧୋଇବାକୁ କୁହାଯିବ

ବନା ରହିଛି ବିଶେଷକରି ଯାଜପୁର ଭଦ୍ରକ ବାଲେଶ୍ୱର ଜିଲାର ଗୋଟିଏ ଦୁଇଟି ସ୍ଚାନରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି